ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତୀ ଅରୁଣ ସାହୁ ଓ ଭିନୃଷମ ସଶକ୍ତୀକରଣ ମନ୍ତୀ ଅଶୋକ କୁମାର ପଶ୍ତା ପ୍ରମୁଖ ଯୋଗ ଦେଇଥିଲେ

ସେ କହିଛନ୍ତି ଆଗାମୀ ଦିନରେ ପୁରୀ ଓ କୋଶାର୍କକୁ ଆଦର୍ଶ ସହର ତାଲିକାରେ ସାମିଲ୍ କରାଯିବ

ପର୍ଯ୍ୟଟନ ଶିବ୍ବର ବିକାଶ ପାଇଁ ଏହି ସମ୍ମିଳନୀରେ ଆୟୋଜନ କରାଯାଇଛି ତେବେ କେନ୍ଦ ପର୍ଯ୍ୟଟନ ମନ୍ତୀ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଏହି ଅବସରରେ ଅଗ୍ରଶୀ କୃଷକମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ

ରାକ୍ୟ ସରକାରଙ୍କ ଯୁଗ୍ଗ ସଚିବଙ୍କଠାରୁ ତତୋଧିକ ପାହ୍ୟାରେ ଥିବା ଅଧିକାରୀମାନେ ଏହି ପରେଡରେ ଉପସ୍ଥିତ ରହିବାପାଇଁ ବାଧତାମୂଳକ କରାଯାଇଛି

ସେହିଭଳି ଜଙ୍ଗଲ ଓ ପରିବେଶ ମନ୍ତୀ ବିକ୍ରମ କେଶରୀ ଆରୁଖ ସୁବର୍ଶ୍ୱପୁରରେ ଖଣି ଓ ଇସ୍ଚାତ ମନ୍ତୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍ ସୁନ୍ଦରଗଡ଼ରେ ଖାଦ୍ୟ ଓ ଯୋଗାଣ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମ୍ୟଲପୁରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାତୀୟ ପାତକା ଉତ୍ତେଳନ କରିବେ

ସୂଚନା ଅନୁସାରେ ଆକି ଭୁବନେଶ୍ୱର ମହାମ୍ ଗାଧ୍ଧୀ ମାର୍ଗରେ ଆଜି ଫୁଲ୍ ଡ୍ରେସ୍ ଅଭ୍ୟାସ ପରେଡ ଅନୁଷ୍ଚିତ ହୋଇଯାଇଛି

ସହକାରୀ ଜିଲ୍ଲା ମୁଖ୍ୟ ଚିକିହା ଅଧିକାରୀ ଜଗୁଲାଲ୍ ଅଗ୍ରଓ୍ୱାଲ୍ ସବୁକ ପତାକା ଦେଖାଇ ଏହାର ଶୁଭାରୟ କରିଥିଲେ

ଆଗାମୀ ଦିନରେ ତାପମାତ୍ରାରେ ପରିବର୍ଭନ ଘଟିବା ନେଇ ସ୍ଟଚନା ମିଳିଛି